ବିରୋଧୀଙ୍କ ପ୍ରବଳ ହଟଗୋଳ ମଧ୍ୟରେ ଏହି ଦୁଇଟି ବିଲ୍ ରାଜ୍ୟ ସଭାରେ ଗୃହୀତ ହେବା ସହ ସଂସଦର ଅନୁମୋଦନ ଲାଭ କରିଛି ଏହି ବିଲ୍ଗୁଡିକୁ ଚୟନ କମିଟି ନିକଟକୁ ପଠାଇବା ପାଇଁ ବିରୋଧୀ ଦଳର ଦାବିକୁ ମଧ୍ୟ ଗୃହ ପ୍ରତ୍ୟାଖ୍ୟାନ କରିଦେଇଛି କେନ୍ଦ୍ର କୃଷି ଓ କୃଷକ କଲ୍ୟାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତିସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କୃଷକ ଓ ରାଜ୍ୟଗୁଡିକ ସହ ପରାମର୍ଶ କରି ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ୍କୁ ଆଗତ କରି ଏହା ଏକ ଐତିହାସିକ ବିଲ୍ ବୋଲି କହିବା ସହ ଏହି ବିଲ୍ କୃଷକମାନଙ୍କ ଜୀବନରେ ବୈପ୍ଳବୀକ ପରିବର୍ତ୍ତନ ଆଶିବ ବୋଲି କହିଛନ୍ତି ସେ କହିଛନ୍ତି କୃଷକମାନେ ପୂର୍ବରୁ ମୁକ୍ତଭାବେ କୌଶସି କ୍ରେତାଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିପାରୁନଥିଲେ ଏବଂ କୃଷିକାତ ଉତ୍ପାଦ ବଜାର କମିଟି ଗୁଡ଼ିକ ସ୍ୱଚ୍ଚ ଭାବେ କାର୍ଯ୍ୟ କରୁନଥିଲା ସେ କହିଛନ୍ତି ଏହି ବିଲ୍ କୃଷକମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ନିର୍ଦ୍ଧାରିତ ଦର ଅନୁଯାୟୀ ସେମାନଙ୍କ ଉତ୍ପାଦ ବିକ୍ରି କରିବାର ସ୍ୱାଧୀନତା ଦେବ ଏହି ବିଲ୍ କୂଷକମାନଙ୍କୁ ସେମାନଙ୍କର ଉତ୍ପାଦର ଉଚିତ୍ ମୂଲ୍ୟ ଦେବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ପିଏମ୍ ଫାର୍ମ ବିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦୁଇଟି କୃଷି ସମ୍ପର୍କିତ ବିଲ୍ ରାଜ୍ୟସଭାର ଅନୁମୋଦନ ହାସଲ କରିବା ଭାରତୀୟ କୃଷିକ୍ଷେତ୍ର ପାଇଁ ଏକ ଐତିହାସିକ ମୁହୁର୍ତ ସଂସଦରେ ଏହି ବିଲ୍ ପାରିତ ହୋଇଥିବାରୁ କେତେଗୁଡିଏ ଟୁଇଟ୍ ବାର୍ତାରେ ପ୍ରଧାନମନ୍ତ୍ରୀ କଠିନ ପରିଶ୍ରମ କରୁଥିବା କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଏହି ବିଲ୍ କୃଷିକ୍ଷେତ୍ରର ସଂପ୍ରର୍ଶ୍ଣ ପରିବର୍ତନ ସୁନିଣ୍ଚିତ କରିବା ସହିତ କୋଟି କୋଟି କୃଷକଙ୍କୁ ସଶକ୍ତ କରିବା ସେ କହିଛନ୍ତି ବର୍ଷ ବର୍ଷ ଧରି ଭାରତୀୟ କୃଷକ ବହୁ ବାଧାବିଘୁ ଦେଇ ଗତି କରିଆସୁଥିଲେ ଏବଂ ଦଲାଲ୍ ମାନଙ୍କର ଶିକାର ହେଉଥିଲେ ଏହି ବିଲ୍ କୃଷକମାନଙ୍କୁ ଏଭଳି ପ୍ରତିକୂଳ ପରିବେଶରୁ ମୁକ୍ତ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଲ୍ଗୁଡିକ କୃଷକମାନଙ୍କୁ ଆୟକୁ ଦ୍ୱିଗୁଶିତ କରିବ ଏବଂ ସେମାନଙ୍କ ପାଇଁ ଅଧିକ ବିକାଶ ସୁନିଶ୍ଚିତ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଉଦ୍ୟୋଗୀ କୃଷକମାନଙ୍କୁ ସାହାଯ୍ୟ କରିବା ସକାଶେ କୃଷିକ୍ଷେତ୍ର ପାଇଁ ଆଧୁନିକ ଜ୍ଞାନକୌଶଳର ଅତ୍ୟନ୍ତ ଆବଶ୍ୟକତା ରହିଥିଲା ଏବଂ ଏହି ବିଲ୍ ଗୁଡିକ ପାରିତ ହେବା ଦ୍ୱାରା କୃଷକମାନେ ଭବିଷ୍ୟତ ଜ୍ଞାନକୌଶଳଗୁଡିକୁ ସହଜରେ ହାସଲ କରିପାରିବେ ଯାହାଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ସରକାରୀ କ୍ରୟ ପ୍ରକ୍ରିୟା ପୂର୍ବଭଳି କାରି ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ଚିତ ଦେଇଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାର କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସବୁକିଛି କରିବେ ଏବଂ ସେମାନଙ୍କ ଆଗାମୀ ପିତୀ ପାଇଁ ଏକ ଉତମ ଜୀବନ ସୁନିଣ୍ଟିତ କରିବେ ଫାର୍ମ ବିଲ୍ ଅପୋଜିସନ୍ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ କୃଷି ସମ୍ପର୍କିତ ଦୁଇଟି ବିଲ୍ ପାରିତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲେ ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ ସଦସ୍ୟମାନେ ବିଲ୍କୁ ବିରୋଧ କରି ଗୃହରେ ଧାରଣା ଦେଇଛନ୍ତି କଂଗ୍ରେସ ତୂଣମୂଳ କଂଗ୍ରେସ ଡିଏମ୍କେ ବାମ ଦଳ ଏବଂ ଅନ୍ୟ କେତେକ ବିରୋଧି ଦଳ ସଦସ୍ୟମାନେ ଏହି ଧାରଣାରେ ସାମିଲ୍ ହୋଇଥିଲେ ପରେ ସେମାନେ ସଂସଦ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତୀ ନିକଟରେ ଧାରଣା ଦେଇଥିଲେ ପ୍ରହ୍ଲାଦ ଯୋଶୀ ଫାର୍ମ ବିଲ୍ ରାଜ୍ୟସଭାରେ କୃଷି ସମ୍ପର୍କିତ ଦୁଇଟି ବିଲ୍ ପାରିତ ହେବା ସମୟରେ ବିରୋଧି ଦଳର ହଟ୍ଟଗୋଳକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିରୋଧ କରିଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତାବେଳେ ଶୀ ଯୋଶୀ କହିଛନ୍ତି ବିରୋଧୀଦଳଗୁଡିକର ଏଭଳି ବ୍ୟବହାର ନିନ୍ଦନୀୟ

ଏହା ଦ୍ୱାରା ବିହାରରେ ସଡ଼କ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆସିବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ଏଥିସହ ରାଜ୍ୟ ଭିତରେ ତଥା ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡକୁ ଲୋକମାନଙ୍କ ଯିବାଆସିବା ଓ ମାଲ୍ ପରିବହନରେ ବ୍ୟାପକ ସୁଧାର ଆସିପାରିବ ପ୍ରଧାନମନ୍ତ୍ରୀ ଅପ୍ରିକାଲ୍ ଫାଇଭର ଇଷ୍ଟରନେଟ୍ ସେବାର ମଧ୍ୟ ଉଦ୍ଘାଟନ କରିବେ

ଇଲେକ୍ଟ୍ରୋନିକ୍ଟ ଏବଂ ସ୍ଟଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ଟେଲିକମ୍ ବିଭାଗ ଏବଂ ଜନସେବା କେନ୍ଦ୍ରର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପକ୍ କାର୍ଯ୍ୟକାରୀ କରାଯିବ ଏହାଦ୍ୱାରା ଇ ଶିକ୍ଷାଦାନ ଇ କୃଷି ଟେଲିମେଡିସିନ୍ ଟେଲି ଆଇନସେବା ଏବଂ ଅନ୍ୟ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ବିହାରର ସମସ୍ତ ନାଗରିକଙ୍କ ନିକଟରେ ପହଞ୍ଚାଯାଇ ପାରିବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ୍ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ଟପିଯାଇ ବିଶ୍ୱରେ ଏକନୟର ସ୍ଥାନରେ ପହଞ୍ଚିଛି

ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ପଦ୍ଧତି ତ୍ୱରାନ୍ୱିତ ହେବା ସହ ଆରୋଗ୍ୟ ହାର ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ହ୍ରାସ ପାଉଛି

ରେଳ ତତା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍ ସେହି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି

ଏହି ଅଭିଯାନରେ ଲେଭଲ୍ କ୍ରସିଂ ଆପୋଚ୍ ରୋଡ଼୍ ନିର୍ମାଣ ଓ ମରାମତି ଟ୍ରାକ୍ ପାଖରେ ଥିବା ପଙ୍କୁଆ ଜଳଉହ ଖାଲୁଆ ସ୍ଥାନ ଓ ଡ୍ରେନ୍ର ସଫେଇ ତଥା ଉନ୍ନତୀକରଣ ରେଳ ଷ୍ଟେସନ୍ ଆପ୍ରୋଚ୍ ରୋଡ୍ ନିର୍ମାଣ ଓ ମରାମତି ରେଳବାଇ କଟିଂ ମରାମତି ଓ ପ୍ରଶସ୍ତୀକରଣ ରେଳବାଇ ଜମି ଶେଷ ସୀମାରେ ବୃକ୍ଷରୋପଣ ଏବଂ ପୁରୁଣା ପୋଲର ସଂରକ୍ଷଣ ଭଳି କାର୍ଯ୍ୟ ହାତକ୍ ନିଆଯାଇଛି

ପାଣିପାଗ ବିଭାଗ ପକ୍ଷରୁ ଯାଜପୁର ଭଦ୍ରକ କେନ୍ଦ୍ରାପଡ଼ା ଜଗତ୍ସିଂହପୁର ଏବଂ ଢେଙ୍କାନାଳ ଜିଲ୍ଲାପାଇଁ ରେଡ୍ ୱାର୍ଷିଂ କାରି କରାଯାଇଛି ପାଣିପାଗ ବିଭାଗ କହିଛି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍କଳନ ହେବା ସହ କଚ୍ଚାଘରଗୁଡ଼ିକ ନଷ୍ଟ ହେବାର ସମ୍ଭାବନା ରହିଛି

ଆଇପିଏଲ୍ ତ୍ରୟୋଦଶ ଆଇପିଏଲ୍ ଟ୍ରୁର୍ଷାମେଣ୍ଟର ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ ସୁପର୍ ଓଭର୍ କରିଆରେ କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରିଛି